ଶ୍ରୀକ୍ଷେତ୍ରରେ ଅନ୍ଷ୍ିତ ହେଉଛି ପବିତ୍ର ହେରା ପଞ୍ଚମୀ

ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ଏହାର ଆଞ୍ଞଳିକ ଭାଷାନ୍ତର ପ୍ରସାରିତ ହେବ

ଶ୍ରୀ ଗର୍ଗ କହିଛନ୍ତି ବସ୍ତି ଅଞ୍ଞଳରେ ଘରକ ଘର ଯାଇ ତଥ୍ୟ ସଂଗ୍ରହ କରାଯାଉଛି ସେହିପରି କଟକର ବିଭିନ୍ ପ୍ଜା କମିଟି ସାହି କମିଟି ଏନେଇ ସହଯୋଗ କର୍ଛି